ଏହି ବିଙ୍କପ୍ତି ଆଧାରରେ ରାଜ୍ୟ ସରକାର ମଧ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି

ଏହି ଆଧାରରେ ଯାଜପୁର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଞ୍ଞଳକୁ ରେଡ ଜୋନ୍ ଭାବେ ଅଭିହିତ କରାଯାଇଛି

ସହରାଞ୍ଞଳ ଓ ଗ୍ରାମାଞଳରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକୁଟିଆ ଦୋକାନ ଓ ରେସିଡେନ୍ୱିଆଲ୍ କମ୍ମେକ୍ଗୁ ଖୋଲା ରହିବ